ସମ୍ପୂକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ୱାଭାବିକତା ଫେରାଇ ଆଶିବାକୁ ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି

ଏହି ଅବସରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବ

ପିଏମ୍ ମୋଦି ଦିଲ୍ଲୀର ଉତ୍ତର ପୂର୍ବାଞ୍ଚଳରେ ଦେଖାଦେଇଥିବା ହିଂସାକାଣ୍ଡ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି

ଯେକୌଣସି ଦେଶ ଓ ସମାଜ ପାଇଁ ଶାନ୍ତି ଓ ସଦ୍ଭାବନା ବିଶେଷ ଗୁରୁତ୍ୱପୂର୍ଣ୍ଣ ଭାରତ ସର୍ବଦା ସାଂପ୍ରଦାୟିକ ସଦ୍ଭାବକୁ ଗୁରୁତ୍ୱ ଦେଇଆସିଛି ଏହାକୁ ବଜାୟ ରଖିବାକୁ ସମସ୍ତେ ସବୁମନ୍ତେ ଉଦ୍ୟମ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ମଉଜପୁର ଅଞ୍ଚଳ ଗତକାଲି ଗସ୍ତ କରିବା ସହିତ ପରିସ୍ଥିତିର ସମୀକ୍ଷା କରିଥିଲେ ଏହାଛଡ଼ା ସେ କେତେକ ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖି ଲୋକଙ୍କୁ ଭେଟିଥିଲେ ପରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ ନୂଆଦିଲ୍ଲୀଠାରେ ଗଶମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀ ପୋଲିସ୍ ମୁଖପାତ୍ର ଏମ୍ଏସ୍ ରାନ୍ଧୋୱା କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଯଥେଷ୍ଟ ପୁଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି ଗତକାଲି କୌଣସି ଅପ୍ରୀତିକର ଘଟଣା ଘଟିନାହିଁ

ଏମାନେ ହିଂସାକାଶ୍ଡରେ ଲିପ୍ତ ଥିବା ସେ କହିଛନ୍ତି

ଲୋକେ କୌଣସି ତଥ୍ୟ କାଣିବା ପାଇଁ କିମ୍ବା ସାହାଯ୍ୟ ନିମନ୍ତେ ଏହି ନୟରରେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି

ଅର୍ଦ୍ଧସାମରିକ ବଳ ଓ ସୁରକ୍ଷାବଳର କର୍ମଚାରୀମାନେ ଗତକାଲି ବାବରପୁର କ୍ଜୋହରିପୁର ଏବଂ ମଉଜପୁର ଅଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରିଥିଲେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଦିଲ୍ଲୀର ସ୍ୱତନ୍ତ ପୁଲିସ୍ କମିଶନର ଏସ୍ଏନ୍ ଶ୍ରୀବାସ୍ତବ ତଥା ଅପରାଧ ବିଭାଗର ସ୍ୱତନ୍ତ କମିଶନର ସତୀଶ ଗୋଲ୍ଚା ଜାଫରାବାଦ ଅଞ୍ଚଳ ମଧ୍ୟ ଗସ୍ତ କରି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ ଏସି ଦିଲ୍ଲୀ ଉତ୍ତର ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଓ ଦୁର୍ଭାଗ୍ୟଜନକ ଘଟଣାକୁ ରୋକିବାରେ ଦିଲ୍ଲୀ ପୁଲିସ୍ ବିଫଳ ହୋଇଥିବାରୁ ସୁପ୍ରିମ୍କୋର୍ଟ ଏହାକୁ ନାପସନ୍ଦ କରିଛନ୍ତି ଦିଲ୍ଲୀ ପୁଲିସ୍ ଏହି ଘଟଣାରେ ପେଷାଦାରୀ ଦକ୍ଷତା ପ୍ରଦର୍ଶନ କରି ନାହିଁ ବୋଲି ସୁପ୍ରିମ୍କୋର୍ଟ ଭର୍ସନା କରିଛନ୍ତି ତେବେ ନାଗରିକତ୍ୱ ସଂଶୋଧନ ଆଇନ୍କୁ କେନ୍ଦ୍ର କରି ଯେଉଁ ହିଂସାକାଣ୍ଡ ସୃଷ୍ଟି ହୋଇଛି ସେହି ସମ୍ପର୍କରେ ଦାଏର ହୋଇଥିବା ମାମଲାକୁ ସର୍ବୋଚ୍ଚ ଅଦାଲତ ତତ୍କାଳ ବିଚାର ପାଇଁ ଗ୍ରହଣ କରିନାହାନ୍ତି

ସାହିନବାଗ ପ୍ରତିବାଦକାରୀଙ୍କୁ ସେଠାରୁ ହଟାଇବା ପାଇଁ ହୋଇଥିବା ଏକ ମାମଲା ସମ୍ପର୍କରେ ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଏସବୁ କଥା କହିଛନ୍ତି

ସିବିଏସ୍ଇ ଏକ୍ସାମ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳରେ ଆଜି ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ନୂଆ ପରୀକ୍ଷା ଦିନ ସଫପର୍କରେ ଖୁବ୍ ଶୀର୍ଘ ବୋର୍ଡ ପକ୍ଷରୁ ସୂଚନା ଦିଆଯିବ ବୋଲି ସିବିଏସ୍ଇର ସେକ୍ରେଟାରୀ ଅନୁରାଗ ତ୍ରିପାଠୀ କହିଛନ୍ତି ଯେଉଁ କେନ୍ଦ୍ରଗୁଡ଼ିକରେ ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି ସେହି କେନ୍ଦ୍ରଗୁଡ଼ିକର ସବିଶେଷ ତାଲିକା ବୋର୍ଡରେ ଓ୍ୱେବସାଇଟ୍ରେ ସୂଚାଇ ଦିଆଯାିଛି ଦିଲ୍ଲୀର ଉତ୍ତର ପୂର୍ବାଞ୍ଚଳକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ବୋର୍ଡ ପରୀକ୍ଷା ହେବ ବୋଲି ସିବିଏସ୍ଇ ପକ୍ଷରୁ ସ୍ୱଷ୍ଟ କରାଯାଇଛି

ଶ୍ରୀ ମାଇଣ୍ଟ ଏକ ଚାରି ଦିନିଆ ଭାରତ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ତାଙ୍କ ସହିତ ତାଙ୍କର ପତ୍ନୀ ତଥା ଦେଶର ପ୍ରଥମ ମହିଳା ନାଗରିକ ଡ ଚୋ ଚୋ ମଧ୍ୟ ଆସିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ମ୍ୟାମାର ରାଷ୍ଟ୍ରପତି ମଧ୍ୟ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ନ୍ୟୁଜିଲାଣ୍ଡ ଇଣ୍ଡିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ସଫପର୍କ ବୃଦ୍ଧି ନେଇ ଆଲୋଚନା କରିଛନ୍ତି ଏଥିରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରତିରକ୍ଷା ସହଯୋଗ ଓ ନିରାପତ୍ତା ଆଦି ପ୍ରସଙ୍ଗ ବିଶେଷ ଗୁରୁତ୍ୱ ପାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଆଲୋଚନା ବେଶ୍ ଫଳପ୍ରଦ ହୋଇଛି ନ୍ୟୁଜିଲାଣ୍ଡର ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ୱିନ୍ଷନ୍ ପିଟର ଦକ୍ଷିଣ ଏସିଆରେ ଶାନ୍ତି ସ୍ଥିରତା ବିଭିନ୍ନ ରାଷ୍ଟ୍ରଙ୍କର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ଉପରେ ଗୁରୁତ୍ୱ ଦେଇଛନ୍ତି ଏହାଛଡ଼ା ସବୁ ଦେଶ ଆନ୍ତର୍ଜାତିକ ଆଇନ୍କୁ ଉଚିତ ସମ୍ମାନ ଦେଇ ପାଳନ କରିବାକୁ ସେ ଆହ୍ୱାନ ଜଶାଇଛନ୍ତି ଶ୍ରୀ ପିଟରଙ୍କ ସହ ତାଙ୍କ ଦେଶର ବାଣିଜ୍ୟ ମନ୍ତ୍ରୀ ଡେଭିଡ୍ ପାରକର ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟ ମଣ୍ଡଳୀ ଭାରତ ଆସିଛନ୍ତି

ଏମାନେ ଆସନ୍ତାକାଲି ପର୍ଯ୍ୟନ୍ତ ରହିବେ ରାଜନୈତିକ ଆର୍ଥିକ ପ୍ରତିରକ୍ଷା ନିରାପତ୍ତା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ବୃଦ୍ଧି ନେଇ ନ୍ୟୁଜିଲାଣ୍ଡ ଉପପ୍ରଧାନମନ୍ତ୍ରୀ ଭାରତ ଆସିଛନ୍ତି ଆଜି ଶ୍ରୀ ପିଟର ପରିବେଶ ମନ୍ତ୍ରୀ ପ୍ରକାଶ ଜାଓଡେକରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି କ୍ୟାବିନେଟ୍ ଲ କେନ୍ଦ୍ରଶାସିତ ଅଞ୍ଚଳ ଜାନ୍ଧୁ ଓ କାଶ୍ମୀର ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଆଇନ୍ଗୁଡ଼ିକୁ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ପ୍ରସ୍ତାବ କ୍ୟାବିନେଟ୍ ବୈଠକରେ ଅନୁମୋଦିତ ହୋଇଛି

ଏହାଛଡ଼ା ସରୋଗେସି ବିଲ୍ ସମ୍ପର୍କରେ ମଧ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ସ୍କତି ଇରାନୀ କହିଛନ୍ତି ଯେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମନ୍ତ୍ରୀ ସ୍ତରୀୟ ବୈଠକରେ ଅନୁମୋଦନ ମିଳିଛି

ଏହା ଦ୍ୱାରା ଭାରତ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ

ନୂଆ ଫସଲ ବଜାରକୁ ଆସିଯାଇଥିବାରୁ ପିଆଜର ମୂଲ୍ୟ ହ୍ରାସ ପାଇବ ତେଣୁ ଚାଷୀମାନେ ଯେପରି କ୍ଷତିଗ୍ରସ୍ତ ନହୁଅନ୍ତି ସେଥିପାଇଁ ପିଆଜ ରପ୍ତାନୀ ଉପରେ ଥିବା କଟକଣା ଉଠାଇ ନେବାକୁ ସରକାର ନିଷ୍ପଭି ନେଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ବୈଠକରେ ଏହି ନିଷ୍ପଭି ନିଆଯାଇଛି ବୈଦେଶିକ ବାଶିଜ୍ୟ ବିଭାଗର ମହାନିର୍ଦ୍ଦେଶକ ଏ ସମ୍ପର୍କରେ ବିଞ୍ଜପ୍ତି କାରି କରିବା ପରେ ପିଆଜି ରପ୍ତାନୀ ଉପରୁ କଟକଣା ଉଠିଯିବ

ଏହି ସମୟରେ ସେମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ଏବଂ ତାଙ୍କ ସହଯୋଗୀ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରନଙ୍କୁ ଭେଟି କଥାବାର୍ତ୍ତା କରିଥିଲେ ସ୍ୱିଡେନ୍ ପାର୍ଲାମେଣ୍ଟ ସଦସ୍ୟା ସୁଶ୍ରୀ କରିନ୍ ଏନ୍ଷ୍ଟ୍ରମ୍ଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଭାରତରେ ନିର୍ବାଚନ ପରିଚାଳନା ସମ୍ପର୍କରେ ଶ୍ରୀ ଆରୋଡାଙ୍କଠାରୁ ଅନେକ କଥା ପଚାରି ବୁଝିଥିଲେ ନିର୍ବଚାନ ପ୍ରକ୍ରିୟାକୁ ଭୋଟର ଅନୁକୂଳ ତଥା ଜଞ୍ଜଳମୁକ୍ତ କରିବା ପାଇଁ ଭାରତରେ କରାଯାଇଥିବା ବ୍ୟବସ୍ଥାକୁ ଏହି ପ୍ରତିନିଧି ମଣ୍ଡଳର ସଦସ୍ୟମାନେ ପ୍ରଶଂସା କରିଥିଲେ ସେ ଦେଶରେ ଜାତୀୟ ନିର୍ବାଚନ ସହିତ ପୌର ନିର୍ବାଚନ ଏକାସାଙ୍ଗରେ କିପରି କରାଯାଏ ସେ ସମ୍ପର୍କରେ ସୁଶ୍ରୀ ଏନ୍ଷ୍ଟ୍ରମ୍ ସୂଚନା ଦେଇଥିଲେ ଖେଲୋ ଇଣ୍ଡିଆ ଓଡ଼ିଶାରେ ଚାଲିଥିବା ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ପଟିଆଲାର ଉତ୍କର୍ଷ ଦୀକ୍ଷିତ ଗତକାଲି ପୁରୁଷ ବିଭାଗ ତୀରଚାଳନାରେ ସ୍ପର୍ଣ୍ଣ ପଦକ ଜିତିଛନ୍ତି ମହିଳା ବିଭାଗ ତୀରଚାଳନାରେ ମହର୍ଷୀ ଦୟାନନ୍ଦ ବିଶ୍ୱବିଦ୍ୟାଳୟ ରୋହତକ୍ର ପ୍ରିୟଙ୍କା ଥାକରାନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି